ପିଏମ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ଶେଷ କରି ଆକି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ବୈଦେଶିକ ମନ୍ତ୍ରଣାଳୟ ମ୍ରଖପାତ୍ର ରବୀଶ କ୍ରମାର କହିଛନ୍ତି ଏହି ଗସ୍ତ ଭାରତର ପଡ଼ୋଶୀ ପ୍ରଥମେ ନୀତି କୁ ପ୍ରତିପାଦିତ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହୁରେ ଶ୍ରୀଲଙ୍କାର ଇଣ୍ଡିଆ ହାଉସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିଥିଲେ କ୍ରମାଗତ ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିବା ପରେ ଶ୍ରୀ ମୋଦି ତାଙ୍କର ପ୍ରଥମ ବିଦେଶ ଗସ୍ତକାଳରେ ଆକି ସକାଳେ କଲମ୍ବୋରେ ପହଞ୍ଚଥିଲେ ସେଠାକାର ବିମାନ ବନ୍ଦରରେ ତାଙ୍କୁ ଶ୍ରୀଲଙ୍କା ପ୍ରଧାମନ୍ତୀ ରନିଲ୍ ବିକ୍ରମାସିଂହେ ଓ ଅନ୍ୟ ବରିଷ୍ଣ ଅଧିକାରୀମାନେ ସ୍ୱାଗତ କଣାଇଥିଲେ ଶ୍ରୀ ମୋଦି ସେଠାରୁ ସିଧା ସେଣ୍ଟ ଆନ୍ଦ୍ରୋନୀ ଚର୍ଚ୍ଚ ଯାଇ ଇଷ୍ଟର ରବିବାର ଆକ୍ରମଣରେ ନିହତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ତାଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିଥିଲେ ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦର ମୂଳୋତ୍ପାଟନ କରିବା ଭାରତ ମହାସାଗର ଅଞ୍ଚଳରେ ଉପକୂଳ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶରେ ସହଭାଗିତା ସମ୍ପର୍କରେ ଆଲୋଚନା ହୋଇଥିଲା ବିରୋଧୀ ଦଳ ନେତା ମହିନ୍ଦା ରାଜପକ୍ଷେ ଏବଂ ତାମିଲ୍ ନେତା ଆର୍ଏ ସମ୍ପନ୍ତୁନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିଲେ ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଶ୍ରୀଲଙ୍କାରେ ପ୍ରଶି ଥରେ ସ୍ୱାଭାବିକ ଅବସ୍ଥା ଫେରିଆସିବ ବୋଲି ସେ ଆଶାବାଦୀ ଏବଂ ସନ୍ତାସବାଦୀମାନଙ୍କର କୌଣସି ଭୀର୍ତ ଆକ୍ରମଣ ଏହି ଦ୍ୱୀପରାଷ୍ଟ୍ରର ମନୋବଳ ଭାଙ୍ଗି ଦେଇପାରିବ ନାହିଁ ସେ କହିଛନ୍ତି ଭାରତ ଶ୍ରୀଲଙ୍କା ସହ କାନ୍ଧକୁ କାନ୍ଧ ମିଶାଇ ଛିଡ଼ାହେବ ଦୂଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ଉପରେ ସେ ଗୁରୁତ୍ୱ ଦେଇଛନ୍ତି

ଶ୍ରୀ ମୋଦି ଆଜି ଶ୍ରୀଲଙ୍କାରୁ ଫେରି ଆନ୍ଧ୍ରପ୍ରଦେଶର ତିର୍ପତିଠାରେ ପହଞ୍ଚୁଛନ୍ତି ସେଠାରେ ସେ ପ୍ରସିଦ୍ଧ ଭଗବାନ୍ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପ୍ରଜାର୍ଚ୍ଚନା କରିବେ ପିଏମ୍ ମାଲେ ଭାରତ ଏବଂ ମାଳଦ୍ୱୀପ ସନ୍ତାସବାଦ ବିରୋଧରେ ମିଳିତ ଭାବେ ସଂଗ୍ରାମ ପାଇଁ ଉଦ୍ୟମ କରିବେ ବୋଲି ଦୂଡ଼ୋକ୍ତି ପ୍ରକାଶ କରିଛନ୍ତି ଦୁଇ ଦେଶ ପରସ୍କର ମଧ୍ୟରେ ଘନିଷ୍ଠ ସହଯୋଗ କାମନା କରିବା ସହ ନାଗରିକମାନଙ୍କ ମଧ୍ୟରେ ଆର୍ଥକ ଓ ସାଂସ୍କୃତିକ ସମ୍ଭନ୍ଧକ୍ ତ୍ୱରାନ୍ୱିତ କରିବାପାଇଁ ସହମତି ପ୍ରକାଶ କରିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ମାଳଦ୍ୱୀପ ଗସ୍ତ ଅବସରରେ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ମାଳଦ୍ୱୀପର ପାର୍ଲାମେର୍ଣ୍ଣ 'ମଜଲିସ୍'ରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବର୍ଭମାନ ସ୍ଥିତିରେ ସନ୍ତାସବାଦ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ସମ୍ମିଳନୀ ହେବା ଜର୍ତ୍ତରୀ ଯୋଗାଯୋଗ ମାଧ୍ୟମରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସମ୍ପର୍କ ବୃଦ୍ଧି ମାନବ ସମ୍ଭଳର ବିକାଶ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଛନ୍ତି ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ସୋଲିଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଛି

ଜେଡିୟୁ ମିଟ୍ ଜନତା ଦଳ ୟୁନାଇଟେଡ୍ ଜେଡିୟୁ ଜାତୀୟ ଗଣତାନ୍ତିକ ମେଣ୍ଟ ଏନ୍ଡିଏ ସହ ଯେଉଁ ମେଣ୍ଟ କରିଛି ତାହା କେବଳ ବିହାର ପାଇଁ କାର୍ଯ୍ୟ କରିବ ଆଜି ପାଟନାଠାରେ ଦଳର ସଭାପତି ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍କଭି ନିଆଯାଇଛି ନୀତିଶ କୁମାରଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜ୍ୟର ସଭାପତି ଓ କର୍ମକର୍ତ୍ତା ଭାଗ ନେଇଥିଲେ ଝାଡ଼ଖଣ୍ଡ ହରିୟାଣା ଦିଲ୍ଲୀ ଓ କମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି ଝାଡ଼ଖଣ୍ଡର ସମସ୍ତ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ ତେବେ ବିଜେପି ଓ କେଡିୟୁ ମଧ୍ୟରେ କୌଣସି ମତପାର୍ଥକ୍ୟ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି ଦଳର ସାଧାରଣ ସମ୍ପାଦକ କେସି ତ୍ୟାଗୀ କହିଛନ୍ତି ଦଳର ସାଙ୍ଗଠନିକ ନିର୍ବାଚନ ଚଳିତ ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଭାଇସ୍ ପ୍ରେସିଡେଣ୍ଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତିକୁ ନେଇ ପ୍ରସ୍ତୁତ ଚିଠା ଜାତୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏବଂ ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ସେ କହିଛନ୍ତି ଏହି ନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି ମାତ୍ର ବହୁଭାଷୀୟ ବିଶ୍ୱରେ ଅନ୍ୟ ଭାଷାଗୁଡ଼ିକ ସମ୍ପର୍କରେ ଜ୍ଞାନ ଆହରଣ କରିବା ମଧ୍ୟ ଜରୁରୀ ଆଜି ବେଙ୍ଗାଲୁରୁଠାରେ ଶ୍ରୀ ସତ୍ୟସାଇ ଉଚ୍ଚ ଶିକ୍ଷା ସଂସ୍ଥାନର ସୁବର୍ଷ୍ଣ କୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଦେଶରେ ଏଭଳି ଶିକ୍ଷା ପଦ୍ଧତିର ଆବଶ୍ୟକତା ରହିଛି ଯାହା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଚାତ୍ରୀ ଓ ଯୁବାବର୍ଗଙ୍କୁ ଜ୍ଞାନୀ ଦକ୍ଷ ଓ କୁଶଳୀ କରିପାରିବ ପୁଣେ ଜାବଡେକର୍ କେନ୍ଦ୍ର ସୂଚନା ଓ ପ୍ରସାରଣ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ପୁଣେର ଜନସାଧାରଣ ପ୍ରଦୃଷଣମୁକ୍ତ ମୁଲା ଓ ମୁଥା ନଦୀ ଦେଖିବାକୁ ଚାହାନ୍ତି ଏବଂ ମୋଦି ସରକାର ସେମାନଙ୍କର ଏହି ସ୍ୱପ୍ନ ପୂର୍ବଣ କରିବାପାଇଁ ପ୍ରତିଶ୍ରତିବଦ୍ଧ ଆଳି ପୁଣେଠାରେ ମୁଲା ଓ ମୁଥା ନଦୀର ପ୍ରଦ୍ୟଷଣ ସ୍ଥିତି ଉପରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଜାବ୍ଡେକର ସାମ୍ଭାଦିକମାନଙ୍କୁ ଏହି ସ୍ବଚନା ଦେଇଛନ୍ତି ଏନେଇ ବିଦେଶୀ ସଂସ୍ଥାମାନେ ଦେବାକୁ ଥିବା ଋଣ କେନ୍ଦ୍ର ସରକାର ପରିଶୋଧ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ମୁଲା ଓ ମୁଥା ନଦୀ ପୁଣେ ସହରର ଇତିହାସ ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ

ପରିବେଶ ମନ୍ତ୍ରୀ କହିଛନ୍ତି ମୁଲା ଓ ମୁଥା ନଦୀକୁ ପ୍ରଦୃଷଣମୁକ୍ତ କରିବାପାଇଁ ତ୍ୱରିତ ବେଗରେ କାର୍ଯ୍ୟ ହାତକୁ ନିଆଯିବ ଅମିତ୍ ଶାହା ବିକେପି ମିଟ୍ ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଚଳିତ ବର୍ଷ ଶେଷଆଡ଼କୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୁଡ଼ିକର ବରିଷ୍ଣ ବିଜେପି ନେତାମାନଙ୍କ ସହ ଆଲୋଚନା କରିଛନ୍ତି ନ୍ତଆଦିଲ୍ଲୀସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ହରିୟାଣା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ତୁଙ୍ଗ ନେତାମାନେ ଯୋଗ ଦେଇଥିଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର୍ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ସେଣ୍ଟର ଓ୍ପେଷ୍ଟ ବେଙ୍ଗଲ୍ ପଣ୍ଟିମବଙ୍ଗରେ ସାଧାରଣ ନିର୍ବାଚନ ପରେ ମଧ୍ୟ ଲାଗି ରହିଥିବା ହିଂସାକୁ ନେଇ କେନ୍ଦ୍ର ସରକାର ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା କାରି କରିଛନ୍ତି ସ୍ୱଚନା ଅନୁସାରେ ଗତ କିଛି ସପ୍ତାହ ହେବ ଲାଗି ରହିଥିବା ହିଂସାକୁ ରୋକିବାରେ ରାଜ୍ୟର ଆଇନ ବିଫଳ ହେବାଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରୁ ନାହିଁ

ପୂର୍ବରୁ ମଧ୍ୟ ପଣ୍ଟିମବଙ୍ଗର ବିଭିନ୍ନ ଅଞ୍ଚଳରେ ଘଟିଥିବା ହିଂସା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ରାଜ୍ୟରେ ଆଇନ ଶ୍ରିଙ୍ଗଳା ବକାୟ ରଖିବା ସହ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରା ନିର୍ଦ୍ଦେଶ ଦେଇଛନ୍ତି ଏଥିସହ ଯେଉଁ ଅଧିକାରୀମାନେ ସେମାନଙ୍କ କର୍ତ୍ତବ୍ୟ ପାଳନରେ ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟ କହିଛି

ଜାପାନର ଫୁକୁଓକାଠାରେ ଅର୍ଥମନ୍ତ୍ରୀମାନଙ୍କ ବୈଠକ ଚାଲିଥିବାବେଳେ ବାଣିଜ୍ୟ ମନ୍ତ୍ରୀମାନଙ୍କ ବୈଠକ ଟୋକିଓ ନିକଟ ସୁକ୍ରୁବାଠାରେ ଅନୁଷ୍ଠିତ ହେଉଛି ଏହି ଦୁଇ ବୈଠକରେ କେତେକ ବିଷୟରେ ସବୁ ଦେଶର ସହମତି ଲୋଡ଼ାଯାଇଛି ଯାହା ଜୁନ୍ ଶେଷ ସପ୍ତାହରେ ଓସାକାରେ ଅନୁଷ୍ଠିତ ହେବାକୁ ଥିବା ବୈଠକପାଇଁ ସହାୟକ ହେବ

ଆସାମ ଡେଭ୍ଲପ୍ମେଣ୍ଟ ଆସାମରେ ଶାସକ ବିଜେପି ମୁଖପାତ୍ର ଡକ୍ଟର ନୁମଲ ମୋମିନ୍ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ରାଜ୍ୟରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଲୋକଙ୍କ ବିକାଶ ପାଇଁ ସହାୟକ ହେବ ଆକାଶବାଣୀ ସହ ଆଲୋଚନାବେଳେ ଡକ୍ଟର ମୋମିନ୍ କହିଛନ୍ତି ସ୍ୱାସ୍ଥ୍ୟ ଶିକ୍ଷା ଶିଳ୍ପ ଓ ମୌଳିକଡାଞ୍ଚା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ସେ କହିଛନ୍ତି ଧୁବ୍ରୀ ଜିଲ୍ଲାର ଫୁଲବାରୀଠାରେ ଏସିଆର ଦୀର୍ଘତମ ପୋଲ ନିର୍ମାଣ କରାଯିବ ଏବଂ ଏଥିପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ଚାଳିଛି ଆଇସିସି ଆଇସିସି ବିଶ୍ୱକପ୍ କ୍ରିକେଟ୍ରେ ଓଭାଲ୍ଠରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ରକାବିଲା ଜାରି ରହିଛି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପଭି ନେଇଥିଲା

ପ୍ରେଞ୍ଚ ଓପନ୍ ଫ୍ରେଞ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ୍ ଫାଇନାଲ୍ରେ ଆକି ରାଫେଲ୍ ନାଦାଲ୍ ଓ ଡୋମିନିକ୍ ଥିଏମ୍ଙ୍କ ମଧ୍ୟରେ ମୁକାବିଲା ହେଉଛି ଏହି ମ୍ୟାଚ୍ ଫିଲିପେ ଚାର୍ଟିୟର୍ଠାରେ ଖେଳାଯାଉଛି ଅଷ୍ଠିଆର ଖେଳାଳି ଥିଏନ୍ ଗତଥର ନାଦାଲ୍ଙ୍କଠାର୍ ଫାଇନାଲ୍ରେ ହାରିଯାଇଥିଲେ